ଡେରାଡୁନରେ ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍କଭି ନିଆଯାଇଛି

ଆଜି ଡେରାଡ଼ୁନଠାରେ ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍କଭି ନିଆଯାଇଛି ଶ୍ରୀ ରାଓ୍ୱତ ରାଜ୍ୟପାଳ ଦେବୀରାଣୀ ମୌର୍ଯ୍ୟଙ୍କୁ ଖୁବ୍ ଶୀଘ୍ର ଭେଟି ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିବେ ତାଙ୍କ ସହିତ କେତେଜଣ ମନ୍ତ୍ରୀ ଆକି ସନ୍ଧ୍ୟାରେ ଶପଥ ନେବାର ସମ୍ଭାବନା ରହିଛି ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ ନିଜ ପଦରୁ ଇସ୍ତଫା ଦେବା ପରେ ଆଜି ନୂତନ ନେତା ବାଛିବା ପାଇଁ ବିଜେପି ବିଦାୟକ ଦଳର ବୈଠକ ଡେରାଡ଼ୁନଠାରେ ବସିଥିଲା ସେଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷଙ୍କ ଉପସ୍ଥିତିରେ ତିରଥ ସିଂ ରାଓୃତଙ୍କୁ ରାଜ୍ୟର ନୃତନ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ନିଷ୍ପଭି ନିଆଯାଇଛି

ସ୍ବଚନା ଅନୁଯାୟୀ ତାଙ୍କର ନିଷ୍କଳଙ୍କ ଭାବମୂର୍ତ୍ତି ଓ କନପ୍ରିୟ ଛବି ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛା ଯାଇଛି ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ମନୋନୀତ କରାଯିବା ପରେ ସେ ଉତ୍ତରାଖଣ୍ଡ ଭଳି ଏକ ପାର୍ବତ୍ୟାଞ୍ଚଳ ରାଜ୍ୟର ବିକାଶକୁ ଆଗକୁ ନେବେ ଏବଂ ତ୍ରିଭେନ୍ଦ୍ର ରାଓ୍ପତଙ୍କ ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଆସାମ ଇଲେକ୍ସନ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି

ନାମଙ୍କନ ଦାଖଲ କରିଥିବା ବରିଷ୍ଠ ନେତାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କଂଗ୍ରେସ ଦଳର ରାଜ୍ୟ ସଭାପତି ରିପୁନ ବୋରା ଏବଂ ଆସାମ ଗଣପରିଷଦର ଅବଦୁଲ ବୋରା ଅଛନ୍ତି ଇତିମଧ୍ୟରେ ଆକି ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସେଠାରେ ନାମାଙ୍କନପତ୍ର ଦାଖଲ ଜାରି ରହିଛି

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଚାଲିଛି

ଇତିମଧ୍ୟରେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ

ଇଲେକ୍ସନ କମିଶନ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ପୁଲିସ୍ ମହାନିର୍ଦ୍ଦେଶକ ବୀରେନ୍ଦ୍ରଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛି ତାଙ୍କ ସ୍ଥାନରେ ନିରଞ୍ଜନାୟନଙ୍କୁ ଦାୟିତ୍ୱ ପ୍ରଦାନ କରିବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ନିର୍ବାଚନ କମିଶନ ପକ୍ଷରୁ ପଣ୍ଟିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା ପରେ ଏହି ନିଷ୍ପଭି ନିଆଯାଇଛି ନିର୍ବାଚନ କମିଶନ ପଶ୍ଚିମବଙ୍ଗର ପୁଲିସ୍ ମହାନିର୍ଦ୍ଦେଶକ ବୀରେନ୍ଦ୍ରଙ୍କୁ ଅନ୍ୟତ୍ର ବଦଳି କରିଛି ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିଶନ୍ କହିଛନ୍ତି

ଏଥିସହିତ ବୀରେନ୍ଦ୍ରଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆଗାମୀ ନିର୍ବାଚନ ସଂପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ନିର୍ବାଚନ କମିଶନ୍ ଆସାମ କେରଳ ପୁଡୁଚେରୀ ତାମିଲ୍ନାଡୁ ଏବଂ ପଣ୍ଟିମବଙ୍ଗରେ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳୀୟ ପ୍ରଚାର ପାଇଁ ସମୟ ସୀମାକୁ ବୃଦ୍ଧି କରିଛନ୍ତି

କେବଳ ଜାତୀୟ ତଥା ରାଜ୍ୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରଚାର ପାଇଁ ସୁଯୋଗ ଦିଆଯାଇଛି ପ୍ରସାର ଭାରତୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆୟୋଗଙ୍କ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି କୋଭିଡ୍ ନାଇକ୍ଷିନ୍ ପରିସ୍ଥିତି ତଥା କୋଭିଡ୍ ନିୟମାବଳୀର ପାଳନ ଯୋଗୁଁ ନିର୍ବାଚନ ପ୍ରଚାରରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି କମିଶନ୍ଙ୍କ ପକ୍ଷରୁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି

ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳପକ୍ଷରୁ କରାଯିବାକୁ ଥିବା ପ୍ରଚାର ସଂକ୍ରାନ୍ତ ଟ୍ରାନ୍ସ୍କ୍ରିପ୍ଟକୁ କମିଶନଙ୍କ ନିକଟରେ ଆଗୁଆ ଦାଖଲ କରିବା ଲାଗି ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

କୋଭିଡ ହାଇଲେବୁଲ୍ ମିଟ୍ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକୁର ପିକେ ମିଶ୍ର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ପ୍ରତିଷେଧକ ପ୍ରଦାନର ଅଗ୍ରଗତି ଓ ସ୍ଥିତି ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଶାସନ ସଚିବ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ବରିଷ୍ଣ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ

କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କ୍ଷେତ୍ରରେ ବିଶ୍ୱରେ ଏହା ଭାରତର ଦ୍ରତତମ ସଫଳତା ଡକ୍କର ମିଶ୍ର ଏଥିପାଇଁ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା ରାଜ୍ୟଗୁଡ଼ିକରେ ଦ୍ରତ ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି

ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଟିକା ମହଜୁଦ ଥିବା କୁହାଯାଇଛି ଡକ୍ଟର ମିଶ୍ର ସମସ୍ତଙ୍କ ପାଇଁ ସୁରକ୍ଷିତ ନିରାପଦ ଓ ଯୋଜନାବଦ୍ଧ ଟିକାକରଣ ସୁନିଶ୍ଚିତ କରିବାକୁ ବରିଷ୍ଣ ଅଧିକାରୀମାନଙ୍କୁ କହିଚ୍ଛନ୍ତି ସିଆଇଏସଏଫ୍ ରେଜିଂ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଆଇଏସ୍ଏଫ୍ର ପ୍ରତିଷ୍ଠାଦିବସ ଅବସରରେ ଏହାର ଯବାନ ଓ ସେମାନଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସୁରକ୍ଷା ଓ ବିକାଶରେ ସିଆଇଏସ୍ଏଫ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିଆଇଏସ୍ଏଫ୍ର ସାହସୀ ଯବାନମାନଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗ ପାଇଁ ସମ୍ମାନ ଜଣାଇଛନ୍ତି ସେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଯୋଗାଇବାରେ ସିଆଇଏସ୍ଏଫ୍ର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କେନ୍ଦ୍ରୀୟ ସ୍ତୁରକ୍ଷା ବଳର ବହୁମୁଖୀ କାର୍ଯ୍ୟକଳାପ ଓ ପେଶାଦାରୀ ମନୋଭାବର ଭୂୟସୀ ପ୍ରଶଂସା କରିଛନ୍ତି ଆଜିର ପ୍ରତିଷ୍ଠା ଦିବସ ଅବସରରେ ସେ ସିଆଇଏସଏଫ୍ର ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ପ୍ରତି କୃତ୍ ମଧ୍ୟ ସିଆଇଏସଏଫ୍ପାଇଁ ନିଜ ବାର୍ତ୍ତାରେ ଏହି ସୁରକ୍ଷା ବଳର ସେବା ଓ ଦେଶକୁ ସୁରକ୍ଷା ଦେବା କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ପାଇଁ ଦେଶବାସୀ ସେମାନଙ୍କଠାରେ କୃତଜ୍ଞ ବୋଲି କହିଛନ୍ତି

ମନ୍ତ୍ରଣାଳୟ ସଚିବ ଅଂଶୁପ୍ରକାଶ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ